ରବି ଫସଲର ସଂଗ୍ରହ ପାଇଁ କେନ୍ଦ ଖୋଲାଯିବ ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି

ସବ୍ ଟିକେଟ୍ କାଉକ୍କର ଓ ୟୁଟିଏସ୍ ଏବଂ ପିଆର୍ଏସ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ଏହି ସମୟ ମଧ୍ଧରେ ରେଳଯାତ୍ରା ପାଇଁ ଅଗ୍ରୀମ ଟିକେଟ୍ କିମ୍ନା ଇ ଟିକେଟ୍ ହୋଇପାରିବ ନାହି ତେବେ ଏହି ସମୟ ମଧ୍ଧରେ ପୂର୍ବରୁ କରାଯାଇଥିବା ଅନ୍ଲାଇନ୍ ଟିକେଟ୍ ବାତିଲ କରାଯାଇ ପାରିବ ଗତ କିଛିଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍କ ପ୍ରବାହ ଜାରି ରହିଛି

ଏସ୍ଆର୍ସି ପ୍ରଦୀପ କୁମାର ଜେନା ଏ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି